ଆକି ମଧ୍ଧ ସେଠାରେ ଚାପା ଉଉେଜନା ଲାଗି ରହିଥିବା ଆମ ସମ୍ଘାଦଦାତା ଜଣାଇଛନ୍ତି ଏହାକୁ ନେଇ ରାଜନୀତି ମଧ୍ଧ ଜୋର ଧରିଥିଲା ଶନିବାର ବିଧାନସଭାରେ ବିଜେପି ନେତା କନକବର୍କ୍ଷନ ସିଂଦେେଓ ଏହି ପ୍ରସଙ୍ଙ ଉଠାଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ

ଏହା ସରକାରଙ୍କ ଦୋମୁହାଁ ନୀତି ବୋଲି ଶ୍ରୀ ଦେଓ କହିଥିଲେ

ଗଛ କଟା ପାଇଁ ଇଡ୍କୋ ଏବଂ ରାକସ୍ୱ ବିଭାଗର ବିରୋଧ ନାହି

ସୂଚନାଯୋଗ୍ୟ ଯେ କଷ୍ଟିସ୍ ପୂଜାରୀଙ୍କ ନିକଟରେ ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇଛି ସେହିପରି ଡକୁର ମିଶ୍ରଙ୍କ ବିଚାରପତି ନିଯୁକ୍ତି ସଂକ୍ରାନ୍ତ ବିଙ୍କପ୍ତି ଗତକାଲି ପ୍ରକାଶ ପାଇଥିଲା

ସେ କହିଛନ୍ତି ଯେ ଆଷାଡ଼ ଶୁକ୍କ ଏକାଦଶୀଠାରୁ ହରିଙ୍ଙ ଶୟନ ଲାଗି କାଳ ଅଶୁଦ୍ଧି ଚାଲିଥିଲା ଏହି ସମୟରେ ସାଧାରଣ ଜନତା ବିବାହ ବ୍ରତ ଗୃହପ୍ରତିଷ୍ଷା ନାମକରଶ ଦୀକ୍ଷାଗ୍ରହଶ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଷା ଆଦି କୌଣସି ପ୍ରକାର ଶୁଭକାର୍ଯ୍ୟ କରିପାରୁନଥିଲେ

ସୂଚନାଯୋଗ୍ୟ ଗତକାଲି ରାତିରେ ବିକ୍ରମ ଦାସ ନାମକ ଜଣେ ଯୁବକ ଅତ୍ୟଧିକ ମଦ୍ୟପାନ କରି ଘରକୁ ଫେରି ସ୍ତୀ ସହିତ ଝଗଡ଼ା କରିବା ସହ ସ୍ୱୀକୁ ଏକ କୋଦାଳରେ ହତ୍ୟା କରିଥିଲା

ମାତ୍ର ଆଜି ହାତୀଟିର ହଠାତ୍ ମୃତ୍ୟୁ ହୋଇଯାଇଥିଲା